ଅକ୍ଟିଜେନ୍ ଦେଶରେ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ ଓ ଉପଲବ୍ଧ ରହିଛି ବୋଲି ସରକାର କହିଛନ୍ତି ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀମାନଙ୍କ ପାଇଁ ଅକ୍ଟିଜେନ୍ ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସ୍ୱଷ୍ଟୀକରଣ ଦେଇଛନ୍ତି

ମେଡ଼ିକାଲ ଅକ୍ଟିଜେନର ଯଥାଯଥ ବ୍ୟବହାର କରିବା ଏବଂ ଅପଚୟ ନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ମେଡ଼ିକାଲ ଅକ୍ଟିଜେନର ପର୍ଯ୍ୟାପ୍ତ ଉପଲହତାକୁ ନିଶ୍ଚିତ କରିବା ପାଇଁ ଦ୍ୱିତୀୟ କ୍ଷମତାପନ୍ନ ଗୋଷ୍ଠୀ ପଦକ୍ଷେପ ଆରମ୍ଭ କରିଛନ୍ତି ସରକାର କହିଛନ୍ତି ଷ୍ଟିଲ୍ କାରଖାନାଗୁଡ଼ିକରେ ଉପଲହ୍ଧ ଅତ୍ୟଧିକ ଅକ୍ସିକେନ ସିଲିଶ୍ଡରଗୁଡ଼ିକୁ ଆବଶ୍ୟକସ୍ଥଳେ ବ୍ୟବହାର କରାଯାଉଛି ଜିଲ୍ଲାମାନଙ୍କୁ ସୁରୁଖୁରୁରେ ଅକ୍ସିଜେନ ଯୋଗାଣକୁ ନିଶ୍ଚିତ କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିବା ସକାଶେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି

ତେଲଙ୍ଗାନା କୋଭିଡ ତେଲଙ୍ଗାନାରେ ନୂଆ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଖବର ମିଳିଛି

ଲଦାଖ କୋଭିଡ ଦ୍ୱିତୀୟ ଲହରୀ କରୋନା ମହାମାରୀ କାଳରେ ଲଦାଖ ଅଞ୍ଚଳରେ ଦୈନିକ ନୂଆ ସଫକ୍ରମଣ ବୃଦ୍ଧି ପାଉଛି

ଲେହରେ ଗତକାଲି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି

ସେହି ନିର୍ଦ୍ଦିଷ୍ଟ ଗାଁଗୁଡ଼ିକର କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପ ଜରିଆରେ ବିଭିନ୍ନ କାମ ହାତକୁ ନିଆଯିବ ଏହି ପ୍ରକଳ୍ପ କୃଷକମାନଙ୍କ ଖର୍ଚ୍ଚ କମ୍ କରିବା ସଙ୍ଗେ ସଙ୍ଗେ କୃଷି ପ୍ରକ୍ରିୟାକୁ ସହଜ କରିବ

ସ୍କାର୍ଟ ଏବଂ ସ୍ୱସଙ୍ଗଠିତ କୃଷିକର୍ମ ପାଇଁ ମାଇକ୍ରୋସଫୁ କୃଷକ ଇଣ୍ଟର୍ଫେସ୍ର ବିକାଶ କରିବ ଯାହା ଫସଲ ଅମଳ ପରେ ପରିଚାଳନା ଓ ବର୍ଷନ ପ୍ରକ୍ରିୟାକୁ ମଧ୍ୟ ସହଜ କରିବ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ କୃଷି ଅବଧାରଣା ଏବେ ବାସ୍ତବ ର୍ଚ୍ଚପ ନେବାକୁ ଯାଉଛି

କୃଷି ଅର୍ଥନୀତି ହେଉଛି ଦେଶର ମେରୁଦଣ୍ଡ ଏବଂ ଫସଲ ନଷ୍ଟ ହେଲେ ଦେଶର କ୍ଷତି ହେବ ବୋଲି ସେ କହିଛନ୍ତି ଶ୍ରୀ ତୋମର କହିଛନ୍ତି କରୋନା ଭଳି ମହାମାରୀ ସମୟରେ ମଧ୍ୟ ଦେଶର କୃଷିକ୍ଷେତ୍ର ଅର୍ଥନୀତି ଉପରେ କୁପ୍ରଭାବକୁ ପ୍ରତିହତ କରିପାରିଛି

ଆମେରିକା ରାଷ୍ଟ୍ରପତି କୋ ବାଇଡେନ୍ ହ୍ୱାଇଟ୍ ହାଉସ୍ରୁ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଆଫଗାନିସ୍ତାନରୁ ଆମେରିକାର ସବୁ ସୈନ୍ୟଙ୍କୁ ଅପସାରଣ କରି ନିଆଗଲା ପରେ ମଧ୍ୟ ସେ ଦେଶ ପ୍ରତି ସମର୍ଥନ କାରି ରହିବ ସେ କହିଛନ୍ତି ବର୍ଭମାନ ସନ୍ତାସବାଦ ବିରୋଧରେ ଆମେରିକାର ଏହି ଦୀର୍ଘଦିନର ଲଡ଼େଇର ପରିସମାପ୍ତିର ସମୟ ଆସିଯାଇଛି

ଦେବଭୂମି ଦ୍ୱାରକା ଜିଲ୍ଲା ପୁଲିସ୍ର ସ୍ପତନ୍ତ୍ର କାର୍ଯ୍ୟାନ୍ୱୟନ ଗୋଷ୍ଠୀ ଓ ଗୁଜରାଟ ଏଟିଏସ୍କୁ ସ୍ଚଚନା ମିଳିବା ପରେ ଏହି ନୌକାକୁ ଠାବ କରାଯାଇ ନିଶାଦ୍ରବ୍ୟ ଜବତ କରାଯିବା ସହ ପାକିସ୍ତାନ ନାଗରିକମାନଙ୍କୁ ଗିରଫ କରାଯାଇଛି କେକେ ନାର୍କୋଟିକ୍ନ ଜାମ୍ମୁ କାଶ୍ମୀରର କୁପ୍ୱାଡ଼ା ଜିଲ୍ଲା ଅନ୍ତର୍ଗତ ଟଙ୍ଗ୍ଧର ସେକ୍ଟର୍ରେ ଏକ ନିଶା ଔଷଧ ଚୋରା କାରବାର ଓ ଅନୁପ୍ରବେଶ ଉଦ୍ୟମକୁ ସେନାବାହିନୀ ଏବଂ ସୀମା ସ୍ୱରକ୍ଷା ବାହିନୀଦ୍ୱାରା ପଣ୍ଡ କରାଯାଇଛି

ଗତକାଲି ରାତିରେ ଯବାନମାନେ କେତେକ ଲୋକ ସୀମାରେ ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବାର ଦେଖିବା ପରେ ସେମାନଙ୍କୁ ଧରିବାପାଇଁ ଉଦ୍ୟମ କରିଥିଲେ ନିଶା ଔଷଧ ଚୋରା କାରବାରୀମାନଙ୍କ ସହ ପାକିସ୍ତାନୀ ସନ୍ତାସବାଦୀମାନେ ସଂଶ୍ରିଷ୍ଟ ଥିବାର କୁହାଯାଉଛି ବାଂଲାଦେଶ ଇଣ୍ଡିଆ ଭିସା ବାଂଲାଦେଶରେ ଆଜିଠାରୁ ଲକ୍ଡାଉନ୍ କାର୍ଯ୍ୟକାରୀ କରାଯାଉଥିବାରୁ ଢାକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସବୁ ଭିସା କେନ୍ଦ୍ରଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ୍ ରଖାଯାଇଛି

ଶାହାବାଜ୍ ନଦିମ୍ ଓ ହର୍ଷଲ୍ ପଟେଲ୍ଙ୍କ ଚମତ୍କାର ବୋଲିଂ ବଳରେ ବାଙ୍ଗାଲୋର ଟିମ୍ ଅକ୍ଟେଶରେ ହାଇଦ୍ରାବାଦକୁ ହରାଇ ଦେଇଛି

କିନ୍ତୁ ନଦିମ୍ ଓ ପଟେଲ୍ଙ୍କ ଧ୍ରଆଁଧାର ବୋଲିଂ ଦ୍ୱାରା ହାଇଦ୍ରାବାଦ ଟିମ୍ ଆଉ ଆଗକୁ ବଢ଼ିପାରି ନ ଥିଲା